ପିଏମ୍ ଫାର୍ମ ଲଜ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଐତିହାସିକ କୃଷି ଆଇନ୍ଗୁଡ଼ିକ ଉଭୟ କୃଷକ ଓ କୃଷି କ୍ଷେତ୍ର ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରୁଛି ଏହି ଆଇନ୍ଗୁଡ଼ିକ ସେମାନଙ୍କୁ ଅନ୍ନଦାତାରୁ ଉଦ୍ୟୋଗପତିକୁ ପରିବର୍ତ୍ତିତ କରିପାରିବ ଲୋକନେତା ପଦ୍ମଭୂଷଣ ଡକ୍ଟର ବାଲାସାହେବ ବିଖେ ପାଟିଲଙ୍କ ଆତ୍ଗକୀବନୀକୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉନ୍ମୋଚନ କରିସାରି ଉଦ୍ବୋଧନ ଦେବାବେଳେ ଶ୍ରୀ ମୋଦି କହିଛନ୍ତି ସ୍ଥାନୀୟ ଅର୍ଥନୀତି ଓ ସ୍ଥାନୀୟ ଉଦ୍ୟୋଗର ମଡେଲ ଦେଶକୁ ପ୍ରଗତି ପଥରେ ଆଗେଇନେବ ଏଭଳି ସ୍ଥାନୀୟ ମଡେଲ ଗୁଡ଼ିକର ଉଦାହରଣ ଦେଇ ମହାରାଷ୍ଟ୍ରର ଚିନି ବିପ୍ଲବ ଗୁଜରାତର ଦୁଗ୍ଧ ବିପ୍ଲବ ଓ ପଞ୍ଜାବ ଏବଂ ହରିୟାନାର ଗହମ ଉତ୍ପାଦନ ବିଷୟରେ ସେ ଉଲ୍ଲେଖ କରିଛନ୍ତି ସେ କହିଛନ୍ତି ସ୍ୱାଧୀନତା ପରେ ଏଭଳି ଏକ ସମୟ ଆସିଥିଲା ଯେତେବେଳେ ଦେଶର ଲୋକମାନଙ୍କ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ଉପଲବ୍ଧ ନଥିଲା ସେ କହିଛନ୍ତି ଏଭଳି ପରିସ୍ଥିତିରେ ସରକାରଙ୍କୁ ଦେଶର ଶସ୍ୟ ଉତ୍ପାଦନ ବୃଦ୍ଧି କରିବା ପ୍ରତି ଅଧିକ ଧ୍ୟାନ ଦେବାର ଥିଲା ପ୍ରଧାନମନ୍ତ୍ରୀ କହିଛନ୍ତି କୃଷକମାନେ କେଉଁ ଫସଲ କରିବେ ଓ କିପରି ଅଧିକ ଅମଳ କରିପାରିବେ ସରକାର ମୁଖ୍ୟତଃ ତାହା ଉପରେ ଆଲୋକପାତ କରୁଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ଖାଦ୍ୟ ଆବଶ୍ୟକତାର ପୂରଣ ପାଇଁ କୃଷକମାନେ କଠୋର ପରିଶ୍ରମ କରୁଛନ୍ତି କୃଷକମାନଙ୍କର ଏଭଳି ପରିଶ୍ରମ ପାଇଁ ସେମାନେ କେତେ ଲାଭ ପାଉଛନ୍ତି ସେଥିପ୍ରତି ସରକାରମାନେ କେବେ ଧ୍ୟାନ ଦେଇନାହାନ୍ତି ସେ କହିଛନ୍ତି ପ୍ରଥମଥର ପାଇଁ ଏଭଳି ମନୋବୃତ୍ତିରେ ପରିବର୍ତ୍ତନ ଆସିଛି ଓ ପ୍ରଥମଥର ପାଇଁ ଦେଶ କୃଷକମାନଙ୍କ ଆୟକୁ ନେଇ ଚିନ୍ତା କରିବା ସହ ସେମାନଙ୍କର ଆୟ ବୃଦ୍ଧି ଦିଗରେ ପଦକ୍ଷେପ ଗ୍ରହଣ କରିଛି ଏଥିପାଇଁ ସେମାନଙ୍କର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯାଇଛି ଓ ନିମ୍ବ ଆବରଣ ଥିବା ୟୁରିଆ କୃଷକମାନଙ୍କୁ ଯୋଗାଇ ଦିଆଯାଇଛି ଏଥିସହିତ ସେମାନଙ୍କୁ ଫସଲବୀମା ଯୋଜନା ମଧ୍ୟ ସରକାର ଯୋଗାଇଛନ୍ତି ଏସବୁ ପଦକ୍ଷେପ ମାଧ୍ୟମରେ ସରକାର କୃଷକମାନଙ୍କର ସମସ୍ୟାର ସମାଧାନ କରିବାକୁ ପ୍ରଚେଷ୍ଠା କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି କିଶାନ ସମ୍ମାନ ନିଧି ଯୋଜନା କୃଷକମାନଙ୍କୁ ସାହାଯ୍ୟ କରିଛି ଏହି ଯୋଜନା ଯୋଗୁଁ ସେମାନେ କାହାଠାରୁ ଅର୍ଥ ଉଦ୍ଧାର ନେଉ ନାହାନ୍ତି

ଏହି ପ୍ରକ୍ରିୟାରେ କୌଣସି ମଧ୍ୟସ୍ଥଙ୍କର କିଛି ଭୂମିକା ରହିନାହିଁ ଅଧିକ ଉତ୍ପାଦନ ପାଇଁ କୃଷକମାନଙ୍କୁ ଉଭୟ ପୁରାତନ ଓ ନୃତନ ଚାଷ ପଦ୍ଧତି ଅବଲମ୍ଭନ କରିବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଚ୍ଛନ୍ତି

ତାହା ପରଦିନ ପ୍ରାର୍ଥୀପତ୍ର ଗୁଡ଼ିକୁ ଯାଞ୍ଚ୍ କରାଯିବ

ବାଲ୍ମିକୀ ନଗର ଲୋକସଭା ନିର୍ବାଚନ ମଣ୍ଡଳୀ ଉପ ନିର୍ବାଚନ ପାଇଁ ମଧ୍ୟ ବିଞ୍ଜପ୍ତି ଜାରି ହୋଇଛି ବାଲ୍ତିକୀ ନଗର ନିର୍ବାଚନ ମଣ୍ଡଳୀର ଭୋଟରମାନେ ଉଭୟ ବିଧାନସଭା ଓ ଲୋକସଭା ପାଇଁ ମତଦାନ କରିବେ ଏଥିପାଇଁ ଅଲଗା ଅଲଗା ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ରଖାଯିବ ଗୋଟିଏ ଦିନରେ ଲୋକସଭା ଓ ବିଧାନସଭା ପାଇଁ ମତଦାନ ହେଉଥିବାରୁ ଭୋଟରମାନଙ୍କ ଅଙ୍ଗୁଳିରେ ଲଗାଯାଉଥିବା କାଳିକୁ ଭିନ୍ନ ଭିନ୍ନ ଢାଞ୍ଚାରେ ଲଗାଯିବ ଆମ ସମ୍ଭାଦଦାତା ଜଣାଇଛନ୍ତି ବିହାରର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ତ୍ୱରାନ୍ଧିତ ହୋଇଛି

ରାଜ୍ୟ ସଡ଼କ ନିର୍ମାଣ ମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ ନନ୍ଦ କିଶୋର ଯାଦବ ପାଟନାସାହିବ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି

ଏଥରକ ସେ ତାଙ୍କର ନିର୍ବାଚନ ମଣ୍ଡଳୀ ପରିବର୍ତ୍ତନ କରିଛନ୍ତି

ଉଭୟ ଦଳ ଅନ୍ଲାଇନ୍ ର୍ୟାଲି ଓ ବ୍ୟକ୍ତିଗତ ର୍ୟାଲି କରି ନିର୍ବାଚନ ପ୍ରଚାର କରୁଛନ୍ତି ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ପ୍ରସାଦ ଯାଦବ ସମସ୍ତିପୁରରୁ ତାଙ୍କର ନିର୍ବାଚନ ପ୍ରଚାର ଆରମ୍ଭ କରିବେ

ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ଦ୍ୱାରା ସ୍ଥାପନ କରାଯାଇଥିବା ଇ ସାଇବର ଲ୍ୟାବ୍କୁ ଉଦ୍ଘାଟନ କରି ଶ୍ରୀ ରେଡ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅପରାଧ ଓ ସନ୍ତ୍ରାସବାଦ ଶ୍ରନ୍ୟ ସମାଜ ଗଠନରେ ବିଶ୍ୱାସ କରନ୍ତି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ୱରେ ଦେଶକୁ ଅପରାଧ ମୁକ୍ତ କରିବାକୁ ସରକାର ସଂକଳ୍ପବଦ୍ଧ ସେ କହିଛନ୍ତି ମହିଳା ଓ ଦଳିତମାନଙ୍କ ପ୍ରତି କୌଣସି ପ୍ରକାରର ଅପରାଧକୁ ସରକାର କେବେ ବରଦାସ୍ତ କରିବେ ନାହିଁ ଅପରାଧର ଶିକାର ହୋଇଥିବା ବ୍ୟକ୍ତିମାନଙ୍କୁ ଯେପରି ଶୀଘ୍ର ନ୍ୟାୟ ମିଳିପାରିବ ସେଥିପାଇଁ ଶୀଘ୍ର ନ୍ୟାୟ ପ୍ରଦାନ ସକାଶେ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବେ ସେ କହିଛନ୍ତି ରେକର୍ଡପତ୍ର ଓ ଫିଙ୍ଗର ପ୍ରିଷ୍ଟ୍ ଡାଟାର ଡିକିଟାଇଜେସନ୍ ଅପରାଧିମାନଙ୍କୁ ଠାବ କରିବା ଓ ଅପରାଧ କମ୍ କରିବା ଦିଗରେ ଏକ ଅଗ୍ରୀମ ପଦକ୍ଷେପ ହର୍ଷବର୍ଦ୍ଧନ ଜିଓଏମ୍ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କୋବିଡ୍ ନାଇଷ୍ଟିନ୍ ଉପରେ ଉଚ୍ଚସ୍ତରୀୟ ମନ୍ତ୍ରୀମାନଙ୍କ ଗୋଷ୍ଠୀର ଏକବିଂଶ ବୈଠକରେ ଆଜି ଅଧ୍ୟକ୍ଷତା କରିଛନ୍ତି ଏହି ଭର୍ଚୁଆଲ୍ ବୈଠକରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମନସୁଖ ମାଣ୍ଡବିୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୁବେ ଏବଂ ନୀତି ଆୟୋଗ ସଦସ୍ୟ ଡକୁର ବିନୋଦ କେ ପଲ୍ ଅଂଶଗ୍ରହଣ କରିଥିଲେ କୋବିଡ୍ ଯୋଦ୍ଧାମାନଙ୍କ ଉଦ୍ୟମର ଭୂୟସୀ ପ୍ରଶଂସା କରି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଭାରତର କୋବିଡ୍ ଆରୋଗ୍ୟ ହାର ସମଗ୍ର ବିଶ୍ୱରେ ସର୍ବାଧିକ ରହିଥିବା ବେଳେ ମୃତ୍ୟୁ ହାର ସବୁଠୁ କମ୍ ରହିଛି

ମନ୍ତ୍ରୀମାନଙ୍କ ଗୋଷ୍ଠୀ ଆଗାମୀ ପୂଜା ରତୁରେ କୋବିଡ୍ ନିୟମଗୁଡ଼ିକ ଠିକ୍ ଭାବେ ପାଳନ କରିବାକୁ ଦେଶର ଜନସାଧାରଣଙ୍କୁ ନିବେଦନ କରିଛନ୍ତି ପୂଜା ଋତୁରେ କୋବିଡ୍ ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ପ୍ରଧାନମନ୍ତ୍ରୀ ସମଗ୍ର ଦେଶରେ ଜନ ଆନ୍ଦୋଳନ ଆରମ୍ଭ କରିଛନ୍ତି ଡକ୍ର ବିନୋଦ କେ ପଲ୍ ଭାରତରେ ଓ ସମଗ୍ର ବିଶ୍ୱରେ କୋବିଡ୍ ପ୍ରତିଷେଧକ ଟିକାର ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ଓ ସ୍ଥିତି ବିଷୟରେ ବୈଠକରେ ଜଣାଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ନମୁନା ପରୀକ୍ଷା ତ୍ୱରାନ୍ୱିତ କରିବାକୁ ଗୁରୁତ୍ୱାରୋପ କରିଛନ୍ତି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ସହ ମିଶି କୋଭିଡର ମୁକାବିଲା ପାଇଁ ଗ୍ରହଣ କରିଥିବା ରଣକୌଶଳ ଯୋଗୁଁ ଏହି ସଫଳତା ଦେଖିବାକୁ ମିଳିଛି ମନ୍ତ୍ରଣାଳୟ କହିଛି ନମନା ପରୀକ୍ଷା ସଂକ୍ରମିତ ମାନଙ୍କର ଚିହ୍ନଟ ସେମାନଙ୍କ ସଂସ୍ୱର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଠାବ କରିବା ଓ ମୋଟାମୋଟି ଚିକିତ୍ସା ପଦ୍ଧତି ଯୋଗୁଁ କୋବିଡର ମୁକାବିଲାରେ ଦେଶ ସଫଳତା ଲାଭ କରିଛି

ଇଣ୍ଡୋ ଚାଇନା ଭାରତ ଓ ଚୀନ୍ ମଧ୍ୟରେ ସପ୍ତମ ପର୍ଯ୍ୟାୟ ବରିଷ୍ଣ କମାଣ୍ଡର ସ୍ତରୀୟ କଥାବାର୍ତ୍ତା ଗତକାଲି ଚୁଶୁଲଠାରେ ଅନୁଷ୍ଠିତ ହୋଇଛି ଭାରତ ଚୀନ୍ ସୀମାର ପଶ୍ଚିମ ସେକୁର ଅଞ୍ଚଳ ସ୍ଥିତ ପ୍ରକୃତ ନିୟନ୍ତ୍ରଣ ରେଖାରୁ ସୈନ୍ୟ ଅପସାରଣ ଉପରେ ଉଭୟ ପକ୍ଷ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି କଥାବାର୍ତ୍ତା ପରେ ଜାରି ଏକ ମିଳିତ ପ୍ରେସ୍ ବିବୃତ୍ତିରେ କୁହାଯାଇଛି ଉଭୟ ପକ୍ଷ ମଧ୍ୟରେ କଥାବାର୍ତ୍ତା ଅତ୍ୟନ୍ତ ସକାରାତ୍ରକ ଓ ଗଠନ ମୂଳକ ଥିଲା ଏବଂ ଉଭୟ ପକ୍ଷ ନିକ ନିକ୍କର ଆଭିମୁଖ୍ୟ ବିଷୟରେ ପରସ୍କରକୁ ଜଣାଇଥିଲେ ଉଭୟ ପକ୍ଷ ସାମରିକ ଓ କ୍ରଟନୈତିକ ଚ୍ୟାନେଲ୍ ମାଧ୍ୟମରେ କଥାବାର୍ତ୍ତା ଜାରି ରଖିବାକୁ ଏକମତ ହେବା ସହ ଯେତେ ଶୀଘ୍ର ସମ୍ଭବ ସୈନ୍ୟ ଅପସାରଣ ପାଇଁ ଉଭୟ ପକ୍ଷକୁ ସୁହାଇବା ଭଳି ଏକ ପନ୍ଥା ଅବଲମ୍ଭନ କରିବାକୁ ରାଜି ହୋଇଛନ୍ତି ଉଭୟ ଦେଶର ନେତାମାନଙ୍କ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ ରାଜିନାମାଗୁଡ଼ିକୁ କାର୍ଯ୍ୟକାରୀ କରିବାକୁ ଉଭୟପକ୍ଷ ରାଜି ହୋଇଛନ୍ତି